ସର୍ବସାଧାରଣଙ୍କ ପ୍ରତି ଯେଭଳି କୌଣସି ଅସୁବିଧା ନ ହେବ ଏବଂ ଦିନ ମଜୁରିଆ ଓ କୃଷକମାନଙ୍କପାଇଁ କଟକଶାରେ କିଛି କୋହଳତା ଅବଲମ୍ଘନ କରାଯାଇଛି

ଏହି ସମୟରେ ସମସ୍ତ ପ୍ରକାର କୂଷି ଓ ଉଦ୍ୟାନ କାର୍ଯ୍ୟକୁ ଅନୁମତି ଦିଆଯିବ ଯାହା ମଧ୍ୟରେ କମିବାଡ଼ିରେ କାର୍ଯ୍ୟ କରୁଥିବା ଶ୍ରମିକ କୃଷିଜାତ ପଦାର୍ଥ ସଂଗ୍ରହ କରୁଥିବା ସଂସ୍ଥା ସର୍ବନିମ୍ନ ସହାୟକ ମୂଲ୍ୟରେ ଶସ୍ୟ ସଂଗ୍ରହ କରୁଥିବା ସଂସ୍ଥା କୃଷି ଉତ୍ପାଦନ ବଜାର କମିଟିଦ୍ୱାରା ପରିଚାଳିତ ମଣ୍ଡି କୃଷିକାର୍ଯ୍ୟ ପାଇଁ ବ୍ୟବହୃତ ଯନ୍ତ୍ରପାତିଗୁଡିକର ଦୋକାନ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ କରିବ ଟ୍ରକ୍ଗୁଡ଼ିକର ଚଳାଚଳକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି ଏହାବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ବହନ କରି ନେଉଥିବା ଯାନଗୁଡ଼ିକର ଚଳାଚଳକୁ ଅନୁମତି ଦିଆଯିବ ସେହି ଯାନଗୁଡ଼ିକପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଦୁଇ ଜଣ ଡ୍ରାଇଭର୍ ଓ ଜଣେ ହେଲ୍ପର୍ଙ୍କୁ କାର୍ଯ୍ୟ କରିବାପାଇଁ ଅନୁମତି ଦିଆଯିବ ଏହାସହିତ ସମସ୍ତ ଆର୍ଥକ ଅନୁଷ୍ଠାନ ଓ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଅନୁଷ୍ଠାନଗୁଡ଼ିକ ସମ୍ପର୍ଷ୍ଣ କାର୍ଯ୍ୟକ୍ଷମ ରହିବ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସହ ଜଡ଼ିତ ସମସ୍ତ ସଂସ୍ଥାକୁ ମଧ୍ୟ ସେମାନଙ୍କର କାର୍ଯ୍ୟ କରିବାକୁ ଅନୁମତି ମିଳିବ ସେଗୁଡ଼ିକ ମଧ୍ୟରେ କଞ୍ଜାମାଲ୍ ଉତ୍ପାଦନକାରୀ ସଂସ୍ଥା ପାଇକାରୀ କିମ୍ବା ଖୁଚୁରା ସାମଗ୍ରୀ ସହ ଜଡ଼ିତ ସଂସ୍ଥା ସ୍ଥାନୀୟ ଗୋଦାମ ବଡ଼ ବଡ଼ ଇଟା ଓ ସିମେଣ୍ଟ ବିକ୍ରୟ କରୁଥିବା ଗୋଦାମ ଓ ଇ ବାଣିଜ୍ୟ କମ୍ପାନୀଗୁଡ଼ିକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ମନରେଗା ଶ୍ରମିକମାନଙ୍କୁ ମଧ୍ୟ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ କିନ୍ତୁ ସେମାନଙ୍କ ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ ତୈଳ ଓ ଗ୍ୟାସ୍ କ୍ଷେତ୍ରକୁ କାର୍ଯ୍ୟ କରିବାପାଇଁ ମଧ୍ୟ ଅନୁମତି ଦିଆଯିବ ଏଗୁଡ଼ିକ ମଧ୍ୟରେ ତେଳ ଶୋଧନାଗାର ତେଳ ଓ ଗ୍ୟାସ୍ର ପରିବହନ ବଣ୍ଢନ ମହଜୁଦ୍ ତଥା ପେଟ୍ରୋଲ୍ ଡିଜେଲ୍ କିରୋସିନି ସିଏନ୍କି ଏଲ୍ପିକି ଓ ପିଏନ୍ଜି ଆଦିର ଖୁଚୁରା କାରବାର ପ୍ରଭୂତି ଅନ୍ତର୍ଭୁକ୍ତ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ସମୟରେ ଅଟକି ରହିଥିବା ପର୍ଯ୍ୟଟକ ଓ ଲୋକମାନେ ରହୁଥିବା ହୋଟେଲ୍ ଆବାସସ୍ଥଳୀ ଭଡ଼ାଘର ମୋଟେଲ୍ଗୁଡ଼ିକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ଚିକିତ୍ସା ଓ ଜରୁରୀକାଳୀନ ସେବା ସହ ଜଡ଼ିତ କର୍ମଚାରୀ ବିମାନ କର୍ମଚାରୀ ଓ କାହାଜ କର୍ମଚାରୀମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ଔଷଧପତ୍ର ଚିକିତ୍ସା ଯନ୍ତ୍ରପାତି ସେଗୁଡ଼ିକର କଞ୍ଚାମାଲ୍ ଉତ୍ପାଦନକାରୀ ୟୁନିଟ୍ଗୁଡ଼ିକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ଏଥିସହିତ ଗ୍ରାମାଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ ଶିଚ୍ଚଗୁଡ଼ିକୁ କାର୍ଯ୍ୟ କରିବାକୁ ଅନୁମତି ମିଳିବ ଭାରତ ସରକାରଙ୍କର ସମସ୍ତ କାର୍ଯ୍ୟାଳୟ ସମସ୍ତ ସ୍ୱୟଂଚାଳିତ ସଂସ୍ଥା ଓ ସେଗୁଡ଼ିକ ଅଧୀନସ୍ଥ ସଂସ୍ଥା ଖୋଲା ରହିବ ପୁଲିସ୍ ଗୂହରକ୍ଷୀ ସାଧାରଣ ପ୍ରତିରକ୍ଷା ଅଗ୍ନିଶମ ସେବା ଜରୁରୀକାଳୀନ ସେବା ଦୁର୍ବିପାକ ପରିଚାଳନା ଜେଲ୍ ଓ ପୌର ସଂସ୍ଥାଗୁଡ଼ିକ ନିର୍ବିଘ୍ନରେ କାର୍ଯ୍ୟ କରିପାରିବ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାକୁ ଲଙ୍ଘନ କର୍ଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କେନ୍ଦ୍ର ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି

ସେଗୁଡ଼ିକ ମଧ୍ୟରେ ରାପିଡ୍ ଆଣ୍ଟବଡ଼ି ଟେଷ୍ଟ ଓ ଆର୍ଏନ୍ଏ ଏକ୍ୱଟ୍ରାକ୍ସନ୍ କିଟ୍ ମାନ ରହିଛି ଚୀନ୍ରେ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିସ୍ରି କହିଛନ୍ତି ଏହି କିଟ୍ଗୁଡ଼ିକ ଗୁଆଙ୍ଗ୍ ଝୋ ବିମାନ ବନ୍ଦରରୁ ଆଜି ସକାଳେ ଆସି ଭାରତରେ ପହଞ୍ଚୁଛି ଏହି ଭତାଣ୍ର ପରୀକ୍ଷା କିଟ୍ଗ୍ରଡ଼ିକ ଅଧିକ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ବ୍ୟାପିଥିବା ଅଞ୍ଚଳଗ୍ରଡ଼ିକରେ ବ୍ୟବହାର କରାଯିବ ଖବର ଅନୁସାରେ ବୈଦେଶିକ ମନ୍ତ୍ରଣାଳୟ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାପାଇଁ ବିଦେଶରୁ ପରୀକ୍ଷା ସାମଗ୍ରୀମାନ ସଂଗ୍ରହ କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଛି ଏହି ଉଦ୍ୟମର ଅଂଶସ୍ୱରୂପ ଗତରାତିରେ ରାପିଡ଼୍ ଆଣ୍ଟିବଡି ଟେଷ୍ଟିଂ କିଟ୍ ଓ ଆର୍ଏନ୍ଏ ଏକ୍ସଟ୍ରାକ୍ସନ୍ କିଟ୍ଗୁଡ଼ିକୁ ବହିର୍ଗୁଳ୍କ ବିଭାଗର ଅନୁମତି ମିଳିଥିଲା

ଆକାଶବାଣୀ ସମ୍ଭାଦସେବା ବିଭାଗ ସହ କଥାବାର୍ତ୍ତାବେଳେ ଜାତୀୟ ମାନସିକ ରୋଗ ଓ ସ୍ନାୟୁ ବିଜ୍ଞାନ ପ୍ରତିଷ୍ଠାନର ଡକ୍ଟର ବିଏନ୍ ଗଙ୍ଗାଧର ଲୋକମାନଙ୍କୁ ବ୍ୟାୟାମ କରିବା ଯୋଗ କରିବା ଓ ସମସ୍ତ ପ୍ରକାରର ଚିନ୍ତା ଏବଂ ଉଦ୍ବେଗରୁ ମୁକ୍ତ ରହିବାପାଇଁ ପରାମର୍ଶ ଦେଇଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କଣେ କର୍ମକର୍ତ୍ତା କହିଛନ୍ତି ଅତିମାତ୍ରାରେ ସଂକ୍ରମିତ କିଲ୍ଲାଗୁଡ଼ିକ ମଧ୍ୟରେ ସେହି ଜିଲ୍ଲାଗୁଡ଼ିକ ଅଛି ଯେଉଁଗୁଡ଼ିକରେ ବହୁ ସଂଖ୍ୟାରେ ଲୋକମାନେ ସଂକ୍ରମିତ ହୋଇଛନ୍ତି କିମ୍ବା ସଂକ୍ରମିତ ଲୋକମାନଙ୍କ ସଂଖ୍ୟାରେ ବୃଦ୍ଧି ପାଇଚାଲିଛି କମ୍ ସଂକ୍ରମିତ ଜିଲ୍ଲାଗୁଡ଼ିକ ମଧ୍ୟରେ ସେହି ଜିଲ୍ଲାଗୁଡ଼ିକ ରହିଛି ଯେଉଁଗୁଡ଼ିକରୁ ସଂକ୍ରମଣର ଖବରମାନ ଆସି ପହଞ୍ଚୁଛି ଯେଉଁ ଜିଲ୍ଲାଗୁଡ଼ିକରେ କକେଣସି ବ୍ୟକ୍ତି କୋଭିଡ଼୍ ନାଇଷ୍ଟିନ୍ରେ ସଂକ୍ରମିତ ହୋଇ ନାହାନ୍ତି ସେଗୁଡ଼ିକୁ ତୂତୀୟ ଶ୍ରେଶୀରେ ରଖାଯାଇଛି

କର୍ମକର୍ତ୍ତା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ସଂକ୍ରାନ୍ତରେ ରାଜ୍ୟଗୁଡ଼ିକୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ହସ୍କିଟାଲ୍ ସ୍ୱାସ୍ଥ୍ୟକେନ୍ଦ୍ର ଓ କୋଭିଡ଼୍ ଚିକିହା କେନ୍ଦ୍ରମାନ ସ୍ଥାପନ କରିବାକୁ ସମସ୍ତ କିଲ୍ଲାକୁ କୁହାଯାଇଛି କର୍ମକର୍ତ୍ତା କହିଛନ୍ତି କ୍ୟାବିନେଟ୍ ସଚିବ ଆଜି ସମସ୍ତ ମୁଖ୍ୟସଚିବ ଡିଜିପି ସ୍ୱାସ୍ଥ୍ୟ ସଚିବ ଜିଲ୍ଲାପାଳ ଏସ୍ପି ପୌର କମିଶନର୍ ଓ ସିଏମ୍ଓମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ବୈଠକରେ ଅଧିକ ସଂକ୍ରମିତ ଅଞ୍ଚଳଗୁଡ଼ିକ ସଂକ୍ରାନ୍ତରେ ବିଶେଷ ଭାବେ ଆଲୋଚନା ହୋଇଛି ମୂଳ୍ପରରେ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ରଣକୌଶଳ ଉପରେ ମଧ୍ୟ ଆଲୋଚନା କରାଯାଇଛି ଅଧିକ ସଂକ୍ରମଣ ଓ କୁଷ୍ଟର ସଂକ୍ରମଣକୁ ରୋକିବାପାଇଁ ରଣକୌଶଳ ଭଳି ଆହୁରି ଅନେକ ବିଷୟ ଉପରେ ବିସ୍ତୂତ ଭାବେ ଆଲୋଚନା କରାଯାଇଛି ସଂକ୍ରମଣ ରୋକିବା ଜୋନ୍ଗୁଡ଼ିକରେ କାର୍ଯ୍ୟରତ ସ୍ୱତନ୍ତ୍ର ଟିମ୍ଗୁଡ଼ିକ ସଂକ୍ରମିତ ଲୋକମାନଙ୍କୁ ଠାବ କରିବା ଓ ଘର ଘର ବୁଲି ସର୍ବେକ୍ଷଣ କରିବାକୁ କୁହାଯାଇଛି ସେ କହିଛନ୍ତି କୋଭିଡ଼ି ନାଇଷ୍ଟିନ୍ ସଂକ୍ରମଣ ରୋକିବା ଯୋଜନାରେ କିଲ୍ଲାସ୍ତରୀୟ ସଙ୍କଟ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ କିଲ୍ଲାଗୁଡ଼ିକୁ କୁହାଯାଇଛି ଏହାକୁ ସମଗ୍ର ଦେଶରେ ଏକ ସଙ୍ଗରେ ଲାଗୁ କରାଯିବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କର୍ମକର୍ତ୍ତା କହିଛନ୍ତି ଦେଶରେ ଏପର୍ଯ୍ୟନ୍ତ କୋଭିଡ଼୍ ନାଇଷ୍ଟିନ୍ ଭୂତାଣୁର ସାମ୍ବହିକ ସଂକ୍ରମଣ ହୋଇ ନାହିଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ କର୍ମକର୍ତ୍ତା କହିଛନ୍ତି ଯେଉଁ ଅଞ୍ଚଳଗୁଡ଼ିକରେ କମ୍ ସଂକ୍ରମଣ ରହିଛି ସେହିସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସେବା ଯୋଗାଣ ପାଇଁ କୋହଳତା ଅବଲମ୍ଭନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି

ସେ କହିଛନ୍ତି ଡବ୍ଲ୍ୟଏଚ୍ଓ ଏବଂ ଭାରତର ମିଳିତ ଉଦ୍ୟମରେ କୋଭିଡ୍ ନାଇଷିନ୍କୁ ପରାଜିତ କରାଯାଇପାରିବ ଡବ୍ଲ୍ୟଏଚ୍ଓ କହିଛନ୍ତି କୋଭିଡ଼୍ ନାଇଷ୍ଟିନ୍ର ମୁକାବିଲାରେ ଭାରତର ଉଦ୍ୟମରେ ଏହା କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗତକାଲି ଡବ୍ଲ୍ୟଏଚ୍ଓ କର୍ମକର୍ତ୍ତାମାନଙ୍କ ସହ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ କଥାବର୍ତ୍ତା କରିଥିଲେ ସେ କହିଛନ୍ତି ଭାରତ ଏବଂ ଡବ୍ଲ୍ୟଏଚ୍ଓ ମିଳିତ ଭାବେ ବିଭିନ୍ନ ସଙ୍କଟ ସମୟରେ ସେମାନଙ୍କର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି